ରାକ୍ୟର ବିଭିନ୍ନ କିଲ୍ଲାରୁ ମହିଳା ସ୍ୱୟଂ ସହାୟକ ଗୋଷୀ ନବନିର୍ବାଚିତ ବିଧାୟକ ଏବଂ ପୂର୍ବରୁ ମନ୍ତୀ ରହିଥିବା ସଦସ୍ୟମାନେ ବିକେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଶୁଭେଛା ଜଶାଇଛନ୍ତି

ବିଧାନସଭାକୁ ନିର୍ବାଚିତ ହୋଇଥିବା ସ୍ବରେଶ ରାଉତରାୟ ଥିବା ବେଳେ ଭୂପିନ୍ଦର ସିଂହ ପ୍ରଦୀପ କୁମାର ମହାରଥୀ ରହିଛନ୍ତି

ଏଥିରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିବା ଆମ ସମ୍ୟାଦଦାତା ଜଣାଇଛନ୍ତି

ସେହି ଟିମ୍ରେ ତାଙ୍କ ଭାଇଙ୍କ ସହିତ ପରିବାରର ଅନ୍ୟ ଦୁଇ ଜଶ ଏବଂ ଅନ୍ୟତମ ପର୍ବତାରୋହୀ ଗଣେଶ ଜେନା ଯିବେ ବୋଲି ରାଜ୍ୟ କ୍ରୀଡ଼ା ବିଭାଗ ସ୍ବଷ୍ଟ କରିଛି

ଜିଲ୍ଲାପାଳଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ବୈଠକରେ ନାବାର୍ଡ଼ର ଏଜିଏମ୍ ଏସ୍ବିଆଇର କେନ୍ଦ୍ରାପଡ଼ା ଶାଖା ପରିଚାଳକ ଏବଂ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ପ୍ରମୁଖ ଉପସ୍ଥତ ଥିଲେ